ଇଲେକସନ୍ କ୍ୟାମ୍ପନିଙ୍ଗ୍ ପଶ୍ଚିମବଙ୍ଗ କେରଳ ଆସାମ ତାମିଲନାଡୁ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି ଆସାମରେ ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି

ବୋଡୋଲ୍ୟାଣ୍ଡ୍ ପିପୁଲ୍ ଫ୍ରିଣ୍ଟର ବରିଷ ନେତା ତଥା ମନ୍ତ୍ରୀ ପ୍ରମିଳା ରାଣୀ ବ୍ରହ୍ମା ଆଜି କୋକ୍ରାଝର ପୂର୍ବ ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ବିଜେପିରୁ ବରିଷ୍ଣ ନେତା ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟ ପୂର୍ବ ଗୌହାଟୀ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆସାମ ଗଣପରିଷଦ ବିଧାୟକ ରମେନ୍ଦ୍ର ନାରାୟଣ କଲିତା ପଶ୍ଚିମ ଗୌହାଟୀରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତା ରାମେନ୍ ବଡ଼ଠାକୁର କଲୁକ୍ବାଡି ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେରଳରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର ଜୋରସୋରରେ ଆରମ୍ଭ କରିଦେଇଛନ୍ତି

ଇତିମଧ୍ୟରେ ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି ଶନିବାର ଦିନ ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ କରାଯିବ

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ପ୍ରଚାର ପୂର୍ଣ୍ଣମାତ୍ରାରେ ଆଗେଇ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁରୁଲିଆର ଭାଙ୍ଗଡ଼ା ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗର୍ବେଟା କେଶିୟାରୀ ଓ ଖଡଗପୁର ଠାରେ ତିନୋଟି ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସଂଯୁକ୍ତ ମୋର୍ଚ୍ଚାର ନେତାମାନେ ପୂର୍ବ ମେଦିନୀପୁର ଠାରେ ନିର୍ବାଚନ ସଭାମାନ କରିଛନ୍ତି

ରାଜ୍ୟର ଅନ୍ୟାନ୍ୟ ଭାଗରେ ପରବର୍ତ୍ତୀ ପର୍ଯ୍ୟାୟରେ ଭୋଟ୍ ନିଆଯିବାକୁଥିବା ଆସନ ଗୁଡ଼ିକରେ ପ୍ରଚାର ମଧ୍ୟ ସରଗରମ ହେବାରେ ଲାଗିଛି କୋଲକାତା ହାଓଡ଼ା ଗୁହୁଳି ସିଲିଗୁଡ଼ି ଓ ଆସନସୋଲ୍ରେ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରୁଛନ୍ତି

ଏଲ୍ଆଇସି ଭାରତୀୟ କ୍ରୀବନବିମା ନିଗମର ବେସରକାରୀ କରଣ କରାଯିବ ନାହିଁ ବୋଲି ସରକାର ଦୋହରାଇଛନ୍ତି

ଆଲୋଚନାରେ ଅଂଶଗ୍ରହଣ କରି ତୂଶମୂଳ କଂଗ୍ରେସର ପ୍ରଫେସର ସୌଗତ ରାୟ ମୁଦ୍ରାସ୍କିତି ପ୍ରସଙ୍ଗ ଉହ୍ରାପନ କରିଛନ୍ତି ସରକାର ଏ ବିଷୟରେ ଚୁପ୍ ରହିଥିବାର ସେ ଦୋଷାରୋପ କରିଛନ୍ତି ସେ ପୁଣି କହିଛନ୍ତି ଆର୍ଥିକ ନିଅ ୍କ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି ଯାହା ଦେଶର ଅର୍ଥନୀତି ପାଇଁ ଆଦୌ ଶୁଭସଂକେତ ନୁହେଁ ଶିବସେନାର ବିନାୟକ ରାଉତ ସମାନ ମତାମତ ପୋଷଣ କରି ମୁଦ୍ରାସ୍କିତିର ନିୟନ୍ତ୍ରଣ ପାଇଁ ସରକାର କ'ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଜାଶିବାକୁ ଚାହିଁଥିଲେ ସେ କହିଛନ୍ତି ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅଧିକ ଅର୍ଥ ଆବଶ୍ଚନ କରିବା ଉଚିତ ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ସରକାର ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକରୁ ତରବରିଆ ଭାବେ ପୁଞ୍ଜି ପ୍ରତ୍ୟାହାର କରୁଥିବାର ଦର୍ଶାଇ ଏହା ଉପରେ ବିସ୍କୟ ପ୍ରକାଶ କରିଛନ୍ତି ସେ କହିଛନ୍ତି ସରକାର ଏ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକୁ ସେମାନଙ୍କର ଜିଏସ୍ଟି ବକେୟା ପ୍ରଦାନ କରିନାହାନ୍ତି ଏହା ଯୋଗୁଁ ରାଜ୍ୟ ସରକାରମାନେ ଅନେକ ସାମାଜିକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିପାରୁ ନାହାନ୍ତି ଅନ୍ୟ ପକ୍ଷରେ ବିଜେପିର ତାପିର ଗାଓ କହିଛନ୍ତି ସରକାର ବିଭିନ୍ନ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି

ଏଥିପାଇଁ ନୀତିଆୟୋଗ ଓ ଆମାଜନ୍ ଇଷ୍ଟରନେଟ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ଇଚ୍ଛାପତ୍ର ସ୍ୱାକ୍ଷରିତ ହୋଇଛି

ତାଛଡ଼ା ଏହି ନୀତି ଦ୍ୱାରା ଶସ୍ତା ମୂଲ୍ୟରେ ଶିଳ୍ପ କାରଖାନାଗୁଡ଼ିକ ପାଇଁ କଞ୍ଚାମାଲ୍ ଉପଲହ୍ଧ ହେବ

ଏଗୁଡ଼ିକୁ ସରକାରୀ ବେସରକାରୀ ଭାଗିଦାରୀରେ ସ୍ଥାପନ କରାଯିବ ଏଗୁଡ଼ିକ ମଧ୍ୟରେ ରେସ୍ଡୋରା ଫୁଡ୍କୋର୍ଟ ଢାବା ପେଟ୍ରୋଲ୍ ପମ୍ପ୍ ଛୋଟ ଛୋଟ ମରାମତି ଦୋକାନ କ୍ଲିନିକ୍ ଯାତ୍ରୀମାନଙ୍କ ପାଇଁ ଆଶ୍ରୟସ୍ଥଳୀ ଡ୍ରାଇଭର୍ମାନଙ୍କ ପାଇଁ ବିଶ୍ରାମ ଗୃହ ଓ ଇଲେକ୍ଟ୍ରିକ୍ ଚାର୍ଜିଙ୍ଗ୍ ଷ୍ଟେସନ୍ ପ୍ରଭୃତି ଅନ୍ତର୍ଭୁକ୍ତ ଟ୍ୱିଟ୍ କରି ଶ୍ରୀ ଗଡ଼କରୀ କହିଛନ୍ତି ଏହା ଅନେକ ଲୋକଙ୍କୁ କାମଧନ୍ଦା ଯୋଗାଇବା ସହ ଟ୍ରକ୍ ଚାଳକମାନଙ୍କର ଯାତ୍ରାକୁ ଆରାମଦାୟକ କରିପାରିବ ବ୍ୟାଡ୍ମିଣ୍ଟନ୍ ଅଲ୍ ଇଲଣ୍ଡ ବ୍ୟାଡ୍ମିଣ୍ଟନ୍ ଚାମ୍ପିୟନ୍ସିପ୍ର ପ୍ରାକ୍ କ୍ୱାର୍ଟର୍ଫାଇନାଲ୍ ମ୍ୟାଚ୍ ଆଜି ଖେଳାଯାଉଛି ଭାରତର ପିଭି ସିନ୍ଧୁ ଡେନ୍ମାର୍କର ଖ୍ରୀଷ୍ଟୋଫର୍ ସେନ୍ଙ୍କୁ ଭେଟୁଛନ୍ତି

ଅନ୍ୟ ପକ୍ଷରେ ସାଇନା ନେହୱାଲ୍ ଆହତ ହୋଇ ଖେଳରୁ ବିଦାୟ ନେଇଛନ୍ତି

ଆଉ ଏକ ମ୍ୟାଚ୍ରେ ସାଇ ପ୍ରଣୀତ ଡେନ୍ମାର୍କର ଭିକ୍ର ଆକ୍ସେଲ୍ସେନ୍ଙ୍କୁ ଭେଟୁଥିବା ବେଳେ ଲକ୍ଷ୍ୟ ସେନ୍ ଫ୍ରାନ୍ସର ଥୋମାସ୍ ରକ୍ସେଲ୍ଙ୍କୁ ଭେଟିବେ